ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସଂପ୍ରତି ପୁଲୱାମା ସନ୍ତାସବାଦୀ ଆକ୍ରମଣରେ ଯବାନମାନେ ଶହୀଦ ହୋଇଥିବା ଘଟଣା ସନ୍ତାସବାଦକୁ ମୂଳପୋଛ କରିବା ପାଇଁ ନିରବଚ୍ଛିନ୍ନ ଭାବେ ଦେଶବାସୀଙ୍କୁ ଅନୁପ୍ରାଣିତ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ଜୀବନ ରକ୍ଷା କରିବା ପାଇଁ ସାହସୀ ଯବାନମାନେ ଆତ୍ମୋହର୍ଗ କରିଛନ୍ତି ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦି କହିଛନ୍ତି ଯେଉଁ ବୀର ଯବାନମାନେ ସନ୍ତାସବାଦ ବିରୁଦ୍ଧରେ ଲଢ଼ି ପ୍ରାଣବଳି ଦେଇଛନ୍ତି ସେମାନେ ଦେଶବାସୀଙ୍କର ସ୍କରଣୀୟ ହୋଇ ରହିବେ ଶ୍ରୀ ମୋଦି କହିଛନ୍ତି ପୁଲଓ୍ୱାମା ସନ୍ତାସବାଦୀ ଆକ୍ରମଣ ଏବଂ ଯବାନମାନଙ୍କ ଆତ୍ମବଳି ଯୋଗୁଁ ଦେଶବାସୀ କ୍ରୋଧାନ୍ଧିତ ହୋଇଛନ୍ତି ଏବଂ ସେନାବାହିନୀ ସନ୍ତାସବାଦକୁ ମୂଳପୋଛ କରିବା ଓ ସେମାନଙ୍କୁ ଆଶ୍ରୟ ଦେଉଥିବା ବ୍ୟକ୍ତି ଦେଶ ଓ ସଂଗଠନଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଜ୍ଞାବଦ୍ଧ ହୋଇଛି ଶହୀଦ ଯବାନଙ୍କ ପରିବାରଗୁଡ଼ିକର ଧୈର୍ଯ୍ୟ ଓ ସହସନଶୀଳତାକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି ଏବଂ ଯେଉଁମାନେ ତାଙ୍କର ଦ୍ୱିତୀୟ ପୁତ୍ରକୁ ସେନାବାହିନୀକୁ ପଠାଇବାକୁ ଇଚ୍ଛାପ୍ରକାଶ କରିଛନ୍ତି ସେମାନଙ୍କ ପ୍ରତି କୃତଞ୍ଜତା ଜଣାଇଛନ୍ତି ଦେଶପ୍ରେମ ଆତ୍ମବଳି ଓ ଧୈର୍ଯ୍ୟ ପ୍ରଦର୍ଶନ କରିଥିବା ଏହି ପରିବାରଗୁଡ଼ିକଠାରୁ ପ୍ରେରଣା ଗ୍ରହଣ କରି ଦେଶସେବା ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଯୁବପିଢ଼ିକୁ ଆହ୍ୱାନ ଜଣାଇଛନ୍ତି ଆସନ୍ତାକାଲି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା ଜାତୀୟ ଯୁଦ୍ଧ ସ୍କାରକୀ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଦେଶର ସଶସ୍ତ୍ର ବାହିନୀଙ୍କ ରଣ ପରିଶୋଧ ପାଇଁ ଏହା ଏକ ଛୋଟ ପଦକ୍ଷେପ ଏହି ପବିତ୍ର ସ୍ଥାନକୁ ଦର୍ଶନରେ ଆସି ଲୋକମାନେ ଶହୀଦମାନଙ୍କ ସଂପର୍କରେ ସ୍କଚନା ପାଇବା ସଂଗେ ସଂଗେ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ଓ ଶହୀଦ ଯବାନମାନଙ୍କ ଉପରେ ଗବେଷଣା କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରକୁ ରକ୍ଷାକରିବାକୁ ଯାଇ ମୋରାର୍ଜୀ ଦେଶାଇ କରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ଆନ୍ଦୋଳନରେ ଯୋଗ ଦେଇଥିଲେ ପଦ୍ମ ବିଜେତାମାନଙ୍କ ସଫଳତା ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ପୁରସ୍କାର ପାଇଁ ଆଶା ନ ରଖି ତୃଣମ୍ବଳସ୍ତରରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଦେଶ ସମ୍ମାନିତ କରୁଛି

ଏହା ଦ୍ୱାରା ଗରିବ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆସିଥିବା ସେ ଦର୍ଶାଇଛନ୍ତି ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ମନ୍ କି ବାତ୍ କାର୍ଯ୍ୟକ୍ରମ ଏକ ଶକ୍ତିଶାଳୀ ଓ ବିଚକ୍ଷଣ କାର୍ଯ୍ୟକ୍ରମ ବୋଲି ସେ ଅନୁଭବ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି

ପିଏମ୍ ଗୋରଖପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରଠାରେ ଆଜି ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି

ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର ବାଣ୍ଟିଛନ୍ତି

ଏମ୍ସ୍ ଗୋରଖପୁର ଗୋରଖପୁର ମେଡ଼ିକାଲ କଲେଜ ପରିସରରେ ସୁପର୍ ସ୍ୱେଶାଲିଟି ବିଭାଗ ମୁଣ୍ଡ୍ରେଓ୍ୱା ଚିନିକଳ ଏବଂ ଗୋରଖନାଥ ମନ୍ଦିରରେ ଆଲୋକ ଶବ୍ଦ ପ୍ରଦର୍ଶନୀ ପ୍ରକଳ୍ପଗୁଡ଼ିକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି

ପରିସ୍ଥିତିର ଅନୁଧ୍ୟାନ କରିବା ଲାଗି ରାଜ୍ୟ ଅବକାରୀ ମନ୍ତ୍ରୀ ପରିମଳ ଶୁକ୍ଲାବୈଦ୍ୟ ସଂପୃକ୍ତ ଦୁଇ ଜିଲ୍ଲା ପରିଦର୍ଶନ କରିଛନ୍ତି ଗୋଲାହାଟ ଓ ଜୋରହାଟ୍ ଯାଇ ନମୁନା ସଂଗ୍ରହ କରିବା ଲାଗି ଗୁଆହାଟୀରୁ ଫୋରେନ୍ସିକ୍ ଦଳ ପଠାଯାଇଛି ଏହି ସମସ୍ତ ଘଟଣା ପଛରେ ଷଡ଼ଯନ୍ତ୍ର ରହିଥିବା ନେଇ ସରକାରୀ ଭାବେ ସନ୍ଦେହ କରାଯାଉଛି ଏହି ଦୁଃଖଦ ଘଟଣା ପାଇଁ ରାଜ୍ୟ ସରକାର ଓ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି

ସେମାନଙ୍କଠାରୁ ବହୁପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି କାଶ୍ମୀର ସିଚୁଏସନ୍ କାଶ୍ମୀର ଉପତ୍ୟକାରେ ଜମାତ ଇ ଇସ୍ଲାମି ସମେତ ବିଚ୍ଛିନ୍ନତାବାଦୀ ନେତାମାନଙ୍କ ବିରୁଦ୍ଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଚାଲିଛି

ଜାନ୍ପୁ ଓ କାଶ୍ମୀର ଜମାଇତ୍ ଇ ଆହାଲେ ଉପାଧ୍ୟକ୍ଷ ହାଦିତ୍ ମୌଲାନା ମୁସ୍ତାକ ଅହନ୍ମଦ ବିରିକୁ ଗତକାଲି ପୁଲିସ୍ ଗିରଫ କରିଛି

ପାକିସ୍ତାନ ଭିତ୍ତିକ ସନ୍ତାସବାଦ ଗୋଷୀ ଜୈସ୍ ଇ ମହମ୍ମଦ ଓ ଏହାର ନେତା ମସୁଦ୍ ଆଜାର୍ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଦାବି କରିଛନ୍ତି ପାକିସ୍ତାନ ସନ୍ତାସବାଦୀଙ୍କୁ ଦେଶରେ ନିରାପଦ ଆଶ୍ରୟସ୍ଥଳ ଯୋଗାଣ ବନ୍ଦ କରିବା ଲାଗି ବିକ୍ଷୋଭକାରୀମାନେ ଦାବି କରିଛନ୍ତି

ଶ୍ରୀ କୋବିନ୍ଦ ଲକ୍ଷ୍ନୌଠାରେ ଆପୋଲୋ ମେଡିକୁ ଅତ୍ୟାଧୁନିକ ହସ୍କିଟାଲ୍ର ଉଦ୍ଘାଟନ କରିବେ ରାଷ୍ଟ୍ରପତି ଆସନ୍ତାକାଲି କାନପୁର ଡିଏଭି କଲେଜ୍ର ଶତବାର୍ଷିକୀ ସମାରୋହକୁ ମଧ୍ୟ ଉଦ୍ଘାଟନ କରିବେ କାନପ୍ରରର ବିଏନ୍ଏସ୍ଡି ଆନ୍ତଃ ମହାବିଦ୍ୟାଳୟ ଏବଂ ଶିକ୍ଷା ନିକେତନର ବାର୍ଷିକ ଉହବ ତଥା ଅଧ୍ୟାପକ ସଂଘର ସମ୍ମିଳନୀରେ ଯୋଗ ଦେବେ କ୍ରିକେଟ୍ ଆଜି ବିଶାଖାପଟନମ୍ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ରଇଟିକିଆ ଟି ଟୋଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ ଅନୃଷ୍ଠିତ ହେବ